କନୁରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବା ଲାଗି ଟୀକାକରଣ କରିବା ହେଉଛି ସରକାରଙ୍କର ଏହି ଧ୍ୱଜାଧାରୀ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ

ମଠରେ ବେଆଇନ ଭାବେ ନିଶା କାରବାର ହେଉଥିବା ଅଭିଯୋଗରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୋଲିସ ପକ୍ଷର୍ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ତେବେ ମଠ ପରିସରରୁ କଅଶ ସବୁ ନିଶା ଦ୍ରବ୍ୟ ଜବତ କରାଯାଇଛି ସେନେଇ କୌଣସି ସୂଚନା ମିଳିପାରି ନାହି

ନିର୍ଦ୍ଧିଷ୍ ସମୟସୀମା ମଧରେ ଲୋକଙ୍ଙୁ ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି

ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଅବସର ପାଇଁ ଆବେଦନ କରିଥିବା ଜଣାପଡିଛି

ସୀମାନ୍ତ ଅଞ୍ଞଳରେ ବିଏସ୍ଏଫ୍ ସିଆର୍ପିଏଫ୍ ଏବଂ ଏସ୍ଓଳି ଭଳି ସଶସ୍ତ ବାହିନୀ ସଜାଗ କରାଯାଇଛି

ସେହିପରି କଲିକତାର ଆଲୋକ କାନୁନ୍ଗୋ ଏବଂ ସାଥୀ ଓଡ଼ିଶୀ ନତ୍ୟ ପରିବେଷଣ କରିବେ ଗତକାଲି ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଶେଶିଲାଲ୍ ଏହି ଉହବକୁ ଉଦ୍ଘାଟନ କରିଥିଲେ